ପ୍ରଧାନମନ୍ତ୍ରୀ ଗତ ବର୍ଷ ଅଗଷ୍ଟ ମାସରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଶିଶୁମାନଙ୍କର ସାମୃହିକ ବିକାଶରେ ଖେଳଶାର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ

ଆମ୍ନିର୍ଭର ଭାରତ କାର୍ଯ୍ୟକ୍ରମ ଅଧୀନରେ ଏହା ପ୍ରଥମ ଖେଳଣା ବାଣିଜ୍ୟମେଳା ହେବ ଏହି ବାଣିଜ୍ୟମେଳା ଦ୍ୱାରା ଭାରତୀୟ ଖେଳଶାଗୁଡ଼ିକ ପ୍ରତି ଚାହିଦା ବୃଦ୍ଧି ପାଇବା ସହ ଦେଶର ଖେଳଣା ଶିଳ୍ପର ବିକାଶ ଘଟିବ

ଏହା ମାଧ୍ୟମରେ ଭାରତରେ ନିର୍ମିତ ଖେଳଶାଗୁଡ଼ିକର ପ୍ରଦର୍ଶନ ହେବ

ଇତିମଧ୍ୟରେ ଦେଶରେ ସଂକ୍ରମିତମାନଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଥିଲେ ମଧ୍ୟ ଏହାର ପ୍ରଭାବକୁ ସମ୍ପୂର୍ଣ୍ଣ ଦୂର କରିବା ଲକ୍ଷ୍ୟରେ ନିରୀକ୍ଷଣ ଅବରୋଧ ଏବଂ ସତର୍କତା ଅବଲମ୍ଭନ କରିବାକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରିଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପ୍ରତିଷେଧକ ଦେବା ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦିଆଯାଇଛି କଣ୍ଟେନ୍ମେଙ୍କ ଜୋନ୍ଗୁଡ଼ିକୁ ଚିହ୍ନଟ କରିବା କ୍ଷେତ୍ରରେ ସତର୍କତା ଅବଲମ୍ଭନ କରିବା ପାଇଁ ମଧ୍ୟ ସେମାନଙ୍କୁ କୁହାଯାଇଛି ଷ୍ଟାଣ୍ଡାର୍ଡ୍ ଅପରେଟିଙ୍ଗ୍ ପ୍ରୋସେଜିଓର୍ର କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି

କୋଭିଡ୍ ଭାକୁନେସନ୍ ଆଇଟି ବ୍ୟବସ୍ଥାରେ ପରିବର୍ତ୍ତନ ଯୋଗୁଁ ଆଜି ଓ ଆସନ୍ତାକାଲି ଦେଶରେ କୋଭିଡ୍ ପ୍ରତିଷେଧକ ଦିଆଯିବ ନାହି

ଏ ସଂକ୍ରାନ୍ତରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସ୍ବଚନା ଦିଆଯାଇଥିବା ମନ୍ଦ୍ରଣାଳୟ ସ୍ୱଷ୍ଟ କରିଛି

ପିଏମ୍ ହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଶ୍ୱର ହିତ ଦୃଷ୍ଟିରୁ ଭାରତ ତା'ର ସମ୍ଭଳ ଅଭିଜ୍ଞତା ଏବଂ ଜ୍ଞାନକୌଶଳ ପ୍ରସାର ପାଇଁ ପ୍ରତିଶ୍ରତିବଦ୍ଧ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରସ୍ ଘେବ୍ରିୟସସ୍କୁ ଧନ୍ୟବାଦ କଶାଇବା ଅବସରରେ ଶ୍ରୀ ମୋଦି କରୋନା ମହାମାରୀ ବିରୋଧରେ ଲଡ଼େଇ କ୍ଷେତ୍ରରେ ସମସ୍ତେ ଏକଜୁଟ ବୋଲି କହିଛନ୍ତି ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ ବିଶ୍ୱରେ କୋଭିଡ୍ ପ୍ରତିଷେଧକ କ୍ଷେତ୍ରରେ ସମତ୍ରଲତା ଆଣିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତର ଭୂମିକାକୁ ପ୍ରଶଂସା କରିଥିଲେ

ସେହି ରାଜ୍ୟଗୁଡ଼ିକ ହେଉଛି ପଣ୍ଠିମବଙ୍ଗ ଆସାମ ତାମିଲନାଡ଼ୁ କେରଳ ଓ ପ୍ରଡ୍ରଚେରୀ

ଶ୍ରୀ ଅରୋରା କହିଛନ୍ତି ଦେଶରେ କୋଭିଡ୍ ପ୍ରତିଷେଧକ ଟିକାକରଣ ଅଭିଯାନ ସେହି ରାଜ୍ୟଗୁଡ଼ିକର ନିର୍ବାଚନ ପାଇଁ ଅନୁକ୍କଳ ବାତାବରଣ ସୃଷ୍ଟି କରିଛି ସେ କହିଛନ୍ତି ଗଣ୍ଡଗୋଳର ଆଶଙ୍କା ଥିବା ଅଞ୍ଚଳଗୁଡ଼ିକରେ ଅତିରିକ୍ତ ନିରାପତ୍ତା ବାହିନୀ ଯବାନ୍ଙ୍କୁ ମୁତୟନ କରାଯିବ ଗଣ୍ଡଗୋଳର ଆଶଙ୍କା ଥିବା ଅଞ୍ଚଳଗୁଡ଼ିକରେ ମଧ୍ୟ ଭୋଟ୍ ଗ୍ରହଣ ସମୟରେ ଓ୍ୱେବ୍କାଷ୍ଟିଂ କରାଯିବ

ବିଜେପି ମୁଖପାତ୍ର ନଳିନୀ କୋହଲି କହିଛନ୍ତି ଦଳ ସକାରାତ୍ମକ ଆଭିମୁଖ୍ୟ ସହିତ ନିର୍ବାଚନ ରଣାଙ୍ଗନରେ ଅବତୀର୍ଷ ହେବ କଂଗ୍ରେସ ମୁଖପାତ୍ର ପବନ ଖେରା କହିଛନ୍ତି ଆସନ୍ତା ନିର୍ବାଚନରେ ମୂଲ୍ୟବୃଦ୍ଧି ଏବଂ ବେକାରି ଭଳି ସମସ୍ୟା ନେଇ ବିଜେପି ବିରୋଧରେ ଦଳ ଜନମତ ସଂଗ୍ରହ କରିବାକୁ ଚେଷ୍ଟା କରିବ ସିପିଆଇ ନେତା ଅତୁଲ ଅଞ୍ଜନ କହିଛନ୍ତି ବିଜେପି ପାଇଁ ଆସାମରେ କ୍ଷମତା ହାସଲ କରିବା କଷ୍ଟକର ହେବ ତେବେ ପଣ୍ଢିମବଙ୍ଗ ଏବଂ ଦକ୍ଷିଣାଞ୍ଚଳ ରାଜ୍ୟଗ୍ରଡ଼ିକରେ ଦଳ ନିଜର ଅସ୍ତିତ ବକାୟ ରଖିବାପାଇଁ ଚେଷ୍ଟା କରିବ ଖେଲୋ ଇଣ୍ଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯ୍ରବ କ୍ରିଡ଼ାବିତ୍ମାନଙ୍କ ଆତ୍ନିର୍ଭର ଭାରତର ଆମ୍ଘାସାଡର୍ ବୋଲି କହିଛନ୍ତି ଗତକାଲି ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରିଡ଼ାର ଦ୍ୱିତୀୟ ସଂସ୍କରଣକୁ ଭିଡ଼ିଓ କନ୍ଫରେନ୍ଦିଂ କରିଆରେ ସେ ଉଦ୍ଘାଟନ କରିଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି କାମ୍ମ୍ର କାଶ୍ମୀରକୁ ଶୀତକାଳୀନ କ୍ରିଡ଼ାର ପ୍ରମୁଖ କେନ୍ଦ୍ର ଭାବରେ ପରିଗଣିତ କରିବା ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ ସେ କହିଛନ୍ତି ଏହି କ୍ରିଡ଼ାରେ ଅଧିକର୍ ଅଧିକ କ୍ରିଡ଼ାବିତ୍ମାନଙ୍କ ଯୋଗଦାନ ଏହାର ଲୋକପ୍ରିୟତାକୁ ଦ୍ୱିଗୁଣିତ କରିଛି ଅନ୍ୟପକ୍ଷରେ ଶୀତକାଳୀନ କ୍ରିଡ଼ା କ୍ରାମ୍ମୁ କାଶ୍ମୀରରେ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ଉସାହ ସୃଷ୍ଟି କରିବ ବୋଲି ଶ୍ରୀ ମୋଦି କହିଛନ୍ତି ସେ କହିଛନ୍ତି ପ୍ରତିଭାମାନଙ୍କୁ ମାନ୍ୟତା ଦେବାଠାରୁ ଆରମ୍ଭ କରି ଦଳ ଚୟନ ପର୍ଯ୍ୟନ୍ତ ସ୍ୱଚ୍ଛତା ବଜାୟ ରଖିବା ସରକାରଙ୍କର ପ୍ରାଥମିକତା ଜାତୀୟ ଶିକ୍ଷାନୀତିରେ କ୍ରିଡ଼ାକୁ ଉଚ୍ଚସ୍ଥାନ ଦିଆଯାଇଛି ବୋଲି କହିବା ସହ ପ୍ରଧାନମନ୍ତ୍ରୀ କ୍ରିଡ଼ାପାଇଁ ଉଚ୍ଚଶିକ୍ଷା ଏବଂ କ୍ରିଡ଼ା ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯାଉଥିବା ସ୍ନଚନା ଦେଇଛନ୍ତି